ଆସାମର କରିମଗଞ୍ଜଠାରେ ଆୟୋକ୍ତି ର୍ୟାଲିରେ ଶ୍ରୀ ମୋଦୀ ଉଦ୍ବୋଧନ ଦେବେ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

ପଶ୍ଚିମବଙ୍ଗରେ ଜନସାଧାରଣ ପରିବର୍ଭନ ଚାହୁଁଛନ୍ତି ସେଠାରେ ସୁ ଶାସନ ପ୍ରତିଷା ପାଇଁ ବିଜେପିର କାର୍ଯ୍ୟସୂଚୀ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଗତକାଲି ଏ ସମ୍ପର୍କିତ ଏକ ଆନ୍ତର୍ଜାତିକ ସମାବେଶରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ଏଥିଲାଗି ପରସ୍କର ସହ କଡିତ ଏକ ସୁସଂହତ ବିଶ୍ୱ କୈବ ପରିବେଶ ଉପରେ ଗୁରୁତ୍ୱାରୋପ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ ମହାମାରୀ ଆମକୁ ଏହି ଶିକ୍ଷା ଦେଇଛି ଯେ ଏକ ସ୍ୱାଧୀନ ତଥା ପରସ୍କର ସହିତ ସଂଯୁକ୍ତ ବିଶ୍ୱରେ ଯେକୌଣସି ଗରିବ କିମ୍ବା ଧନି ରାଷ୍ଟ୍ର ବିଶ୍ୱ ବିପର୍ଯ୍ୟୟର ପ୍ରଭାବକୁ ମୁକାବିଲା କରିବାରେ ଏକାକି ସମର୍ଥ ନୁହେଁ ଏଥିଲାଗି ମିଳିତ ସହଯୋଗ ଲୋଡା କୋଭିଡ ମହାମାରୀ ଦ୍ୱାରା କେବଳ ସାଧାରଣ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇନି ବର୍ଚ ବିଶ୍ୱସ୍ତରରେ ସାମଗ୍ରିକ ଭାବେ ଜୀବନଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି ତେଣୁ ଏହି ମହାମାରୀରୁ ଆମେ ଉଚିତ୍ ଶିକ୍ଷା ଲାଭ କରି ସଙ୍କଟକୁ ସୁଯୋଗରେ ପରିଣତ କରିବା ପାଇଁ ନିଜର ଅଭିନବ ଞ୍ଜାନକୌଶଳ ପ୍ରୟୋଗ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ପିଏମ୍ ସିଏମ୍ କରୋନା ଭୂତାଣୁର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିବା ଲାଗି ତତ୍କ୍ଷଣାତ୍ ଓ ନିଷ୍ପଭିମୂଳକ ପଦକ୍ଷେପ ନେବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଗତକାଲି ଦେଶରେ କରୋନା ସଦ୍ୟ ସ୍ଥିତି ଓ ଏହି ସଂକ୍ରମଣକୁ ରୋକିବା ଓ ପରିଚାଳନା କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ ି ଯୋଗେ ଆଲୋଚନା କରିବା ସମୟରେ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଂକ୍ରମଣକୁ ବର୍ତ୍ତମାନ ନିୟନ୍ତ୍ରଣ କରାନଗଲେ ଏହା ପୁନଶ୍ଚ ବ୍ୟାପିଚାଲିବ ମହାରାଷ୍ଟ୍ର ମଧ୍ୟପ୍ଦେଶ ଓ ପଞ୍ଜାବରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେ ଉଦ୍ବେଗ ପ୍ରକାଶ କରିଛନ୍ତି

ବର୍ତ୍ତମାନ ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକିବା ଲାଗି କ୍ଷ୍ରଦ୍ କଣ୍ଟେନ୍ମେଣ୍ଟ୍ ଜୋନ୍ କରାଯିବାର ସମୟ ଆସିଲାଣି ତେଣ୍ ପରୀକ୍ଷା ଚିହ୍ନଟ ଓ ଚିକିତ୍ସାକୁ ଯେଭଳି ଗତବର୍ଷ ତ୍ୱରାନ୍ୱିତ କରାଯାଇଥିଲା ତାହାକୁ ଏବେ ଗମ୍ଭୀରତାର ସହ ଅନୁସରଣ କରାଯିବା ଦରକାର

ଏହି ମହାମାରୀର ସଂକ୍ରମଣକୁ ରୋକିବା ଓ ସ୍ଥିତିକୁ ପରିଚାଳନା କରିବା ଲାଗି ପ୍ରଧାନମନ୍ତ୍ରୀ ଏହି ଅବସରରେ ମୁଖ୍ୟମନ୍ତ୍ରୀମାନଙ୍କର ସହାୟତା ଲୋଡ଼ିଛନ୍ତି ରେଲ୍ ପୀୟୁଷ ଗୋଏଲ ରେଳମନ୍ତ୍ରଣାଳୟ ପକ୍ଷରୁ କୌଣସି ରେଳଷ୍ଟେସନକୁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରାଯିବ ନାହିଁ ବୋଲି ସରକାର ସୁନିଶ୍ଚିତ କରିଛନ୍ତି ରେଳଷ୍ଟେସନ ଗୁଡ଼ିକର ମାଲିକାନା ସତ୍ତ୍ୱ ରେଳବାଇ ନିକଟରେ ରହିବ ବୋଳି ରେଳମନ୍ତ୍ରୀ ପୀୟୁଷ ଗୋଏଲ ଗତକାଲି ଲୋକସଭାରେ ଏକ ପ୍ରଶ୍ମର ଲିଖିତ ଉତ୍ତରରେ କହିଛନ୍ତି

ସେହିପରି ଦେଶରେ ରେଳବାଇର ସାମଗ୍ରିକ ବିକାଶ ଲାଗି ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଗୋଏଲ କହିଛନ୍ତି ଭାକ୍ଟିନ୍ ସପ୍ଲାଇ ଦେଶରେ ଯଥେଷ୍ଟ ପରିମାଣର କୋଭିଡ ପ୍ରତିଷେଧକ ଟିକା ଉପଲହ୍ଧ କରିବା ପରେ ଭାକ୍କିନ ମୈତ୍ରୀ ଯୋଜନା ଅଧୀନରେ ବିଦେଶକୁ ଏହାର ଯୋଗାଣ କରାଯାଉଛି ବୋଲି ସରକାର ପ୍ରତିଶ୍ରତି ଦେଇଛନ୍ତି ସରକାରଙ୍କ ଦ୍ୱାରା ଗଠିତ ଏକ ଉଚ୍ଚକ୍ଷମତାସମ୍ପନ୍ନ କମିଟି ମାଧ୍ୟମରେ ଏହାର ତଦାରଖ କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କର ଗତକାଲି ସଂସଦର ଉଭୟ ଗୃହରେ ଏକ ବିବୃଭି ଦେଇଛନ୍ତି ଭାକ୍କିନ ମୈତ୍ରୀ ଯୋଚ୍ଚନା ଦ୍ୱାରା ସମଗ୍ର ବିଶ୍ୱରେ ଭାରତର କେବଳ ନିଃସ୍ୱାର୍ଥପରତା ପ୍ରତିଫଳିତ ହେଉନାହିଁ ବର୍ଚ ଭାରତ ସ୍ୱଦେଶ ଜ୍ଞାନକୌଶଳରେ ଉନ୍ନତମାନର କୋଭିଡ ଟିକା ପ୍ରସ୍ତୁତି କରିପାରେ ବୋଲି ପ୍ରମାଣିତ ହୋଇଛି ମହାମାରୀର ଏହି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଏଭଳି ପଦକ୍ଷେପକୁ ବିଶ୍ୱବ୍ୟାପୀ ପ୍ରାୟ ସବୁଦେଶ ପ୍ରଶଂସା କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ଭାକ୍ୱିନ ମୈତ୍ରୀ ଯୋଜନା ଅଧୀନରେ ଭାରତର ପଡୋଶୀ ଦେଶ ଏବଂ ପରେ ପରେ ଅନ୍ୟାନ୍ୟ ଦେଶକୁ କୋଭିଡ ଟିକା ଯୋଗାଇ ଦିଆଯାଇଥିଲା ସେହିଭଳି କୋଭାକୁ ଯୋଜନା ଅଧୀନରେ ସ୍ୱଦେଶରେ ପ୍ରସ୍ତୁତ ଏହି ଟିକାକୁ ଅନ୍ୟାନ୍ୟ ଦେଶଗୁଡ଼ିକର ଅନୁରୋଧ କ୍ରମେ ଭାରତ ପକ୍ଷରୁ ଯୋଗାଇ ଦିଆଯାଇଛି

ୟେମେନ୍ ନେପାଳ ମୋଜାୟିକ୍ ଏବଂ ଫିଜିରେ ବିପର୍ଯ୍ୟୟ ସମୟରେ ଭାରତ ପକ୍ଷରୁ ମାନବିକତା ଦୃଷ୍ଟିକୋଣରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଗତ କିଛିବର୍ଷ ମଧ୍ୟରେ ଭାରତ ବିଶ୍ୱର ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ସମୟରେ ପ୍ରଥମ ତଥା ଏକ ବିଶ୍ୱସ୍ତ ସହାୟତାକାରୀ ରାଷ୍ଟ୍ରଭାବେ ଉଭା ହୋଇଛି ସେହିଭଳି ପ୍ୟାରିସ୍ ଚୁକ୍ତିନାମା ଏବଂ ଆନ୍ତର୍ଜାତିକ ସୌର ମେଣ୍ଟ ଲାଗି ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଦିଗରେ ଭାରତ ସମଗ୍ର ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ନେଉଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି

ସେହିଭଳି ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରେ ରହୁଥିବା ଭାରତୀୟଙ୍କୁ ସରକାର ସ୍ପଦେଶ ଫେରାଇ ଆଣିବାରେ ସଫଳ ହୋଇଛନ୍ତି

ଆଜି ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ୍ କରି ବିଭିନ୍ନ ଦ୍ୱିପକ୍ଷୀୟ ଆଞ୍ଚଳିକ ତଥା ଆନ୍ତର୍ଜାତୀକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ସେଥିମଧ୍ୟରେ ମୁମ୍ୟାଇ ଇନ୍ଦୋର ଦିଲ୍ଲୀ ଓ ଗୁରଗାଓଁରେ ଏହି ଚ୍ୟାନେଲ ଗୁଡିକର ବିଭିନ୍ନ ଜମି ବ୍ୟାବସାୟିକ ଅଟ୍ଟାଳିକା ଓ ବାସଗୃହ ସମେତ ବ୍ୟାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଅର୍ଥ ଅନ୍ତର୍ଭୁକ୍ତ ମୁମ୍ବାଇ ପୁଲିସ ଦ୍ୱାରା ପଞ୍ଜିକୃତ ହୋଇଥିବା ଏକ ଏଫ୍ଆଇଆର୍କୁ ଆଧାର କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ତଦନ୍ତ ଆରମ୍ଭ କରାଯାଇଥିଲା